କରୋନା ମହାମାରୀର ସ୍ଥିତି ଓ ଟିକାକରଣ ଲାଗି ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି

ଷୋଡ଼ଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଆଜି ଇଣ୍ଟର୍ନେଟ୍ ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକମାନଙ୍କୁ ପରସ୍କର ସହ ଯୋଗାଯୋଗ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ତେବେ ଦେଶପ୍ରେମ ଆମକୁ ପରସ୍କର ସହ ଏକତା ସୂତ୍ରରେ ବାନ୍ଧି ରଖିଛି ସେ କହିଛନ୍ତି ଗତ କିଛି ବର୍ଷ ଭିତରେ ପ୍ରବାସୀ ଭାରତୀୟମାନେ ସମାଜର ମଙ୍ଗଳ ଦିଗରେ କାର୍ଯ୍ୟ କରି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରବାସୀ ଭାରତୀୟମାନେ ଆଗେଇ ଆସି ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର କାହାଣୀମାନ ଶୁଣି ସେ ନିଜକୁ ଗୌରବାନ୍ୱିତ ମନେ କର୍ଚ୍ଚନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଭାରତ ଆଜି ବୈଷୟିକ ଜ୍ଞାନର ବହୁଳ ବ୍ୟବହାର କରୁଛି ଲକ୍ଷ ଲକ୍ଷ କୋଟି ଟଙ୍କା ସିଧା ଯାଇ ହିତାଧିକାରୀମାନଙ୍କ ବ୍ୟାଙ୍କ ଜମାଖାତାରେ ପହଞ୍ଚୁଛି ସେ କହିଛନ୍ତି ଭାରତର ମହାକାଶ କାର୍ଯ୍ୟକ୍ରମ ଓ ଟିକସ ଷ୍ଟାର୍ଟ୍ ଅପ୍ ବ୍ୟବସ୍ଥା ସମଗ୍ର ବିଶ୍ୱରେ ପ୍ରମୁଖ ସ୍ଥାନ ଅଧିକାର କରିଛି ଶ୍ରୀ ମୋଦି କହିଛନ୍ତି ଏପରିକି କୋବିଡ୍ ସଂକ୍ରମଣ ସମୟରେ ଭାରତରେ ଅନେକ ନ୍ତଆ ଷ୍ଟାର୍ଟ ଅପ୍ କମ୍ପାନୀ ପ୍ରତିଷ୍ଠା ହୋଇଛି ସେହିଭଳି ଶିକ୍ଷାଠାରୁ ଆରମ୍ଭ କରି ଉଦ୍ୟୋଗ କ୍ଷେତ୍ର ପର୍ଯ୍ୟନ୍ତ ଭାରତ ସବୁ କ୍ଷେତ୍ରରେ ସାମଗ୍ରୀକ ସଂସ୍କାର କରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି

କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମସ୍ୟାର ସମାଧାନ ଲାଗି ଉଦ୍ଦିଷ୍ଟ ଏହି ଦୁଇଟି ଭାରତୀୟ ଟିକା ଦ୍ୱାରା ସମ୍ପୂର୍ଣ୍ଣ ବିଶ୍ୱ ଲାଭବାନ ହୋଇପାରିବ ଶ୍ରୀ ମୋଦୀ କହିଛନ୍ତି ଦେଶ ବାହାରେ ରହି ମଧ୍ୟ ପ୍ରବାସୀ ଭାରତୀୟମାନଙ୍କର କୋଭିଡ୍ ନାଇଷ୍ଟିନ୍ ମହାମାରୀ ବିପକ୍ଷ ଲଢ଼େଇରେ ଏକ ବଡ଼ ଅବଦାନ ରହିଛି ପିଏମ୍ କେୟାର୍ସ ପାଣ୍ଠିକ୍ତ ତାଙ୍କର ଅବଦାନ ଦେଶର ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଦିଗରେ ସହାୟକ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ଦେଶ ଯେତେବେଳେ ଆତ୍ମନିର୍ଭର ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛି ପ୍ରବାସୀ ଭାରତୀୟମାନଙ୍କ ବ୍ରାଣ୍ଡ ଇଞ୍ଜିଆକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ତେବେ ପ୍ରବାସୀ ଭାରତୀୟମାନେ ଯେତେବେଳେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ବ୍ୟବହାର କରିବେ ସେତେବେଳେ ବିଶ୍ୱବ୍ୟାପୀ ଲୋକଙ୍କର ଏହିସବୁ ସାମଗ୍ରୀ ଉପରେ ବିଶ୍ୱାସ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତରେ ବିକଶିତ ନୂତନ ଯୋଜନା ବିଶ୍ୱବ୍ୟାପୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଚ୍ଚପ୍ରଶଂସିତ ହୋଇଛି

ଏହାଛଡ଼ା ଏହି ମହାମାରୀକୁ ପ୍ରତିହତ କରିବା ଲାଗି ଭାରତ ସମଗ୍ର ବିଶ୍ୱକୁ ମଧ୍ୟ ଔଷଧ ଯୋଗାଇବାରେ ସକ୍ଷମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ର ଏସ୍ ଜୟଶଙ୍କର ଏହି ସମାରୋହରେ ଉଦ୍ବୋଧନ ଦେଇ କହିଛନ୍ତି କରୋନା ମହାମାରୀ ଆମ ଦେଶକୁ ଅନେକ ଶିକ୍ଷା ଦେଇଛି ସେଥିମଧ୍ୟରୁ ଆତ୍ମନିର୍ଭର ହେବା ଅନ୍ୟତମ କରୋନା ମହାମାରୀର ଅନିଶ୍ଚିତତା ବିଶ୍ୱରେ ଏକ ବିଶ୍ୱାସ ଯୋଗ୍ୟ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ସମ୍ପର୍କରେ ଆମକୁ ଶିକ୍ଷା ଦେଇଛି ଭାରତରେ ଆମେ ଆତ୍ମନିର୍ଭର ଭାରତ ନୀତିକୁ ଆପଣାଇ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବା ସହ ବିଦେଶକୁ ଏହାର ଅଧିକ ରପ୍ତାନୀ କରିବାରେ ସକ୍ଷମ ହୋଇପାରିଛୁ କୋଭିଡ୍ ମହାମାରୀ ସମୟରେ ଭାରତ ନିଜର ଔଷଧ ଆବଶ୍ୟକତା ମେଷ୍ଟାଇବା ସହ ବିଶ୍ୱକୁ ମଧ୍ୟ ଆବଶ୍ୟକ ଔଷଧ ଯୋଗାଇବାରେ ସକ୍ଷମ ହୋଇଛି ସେହିଭଳି ଏହି ବିପର୍ଯ୍ୟୟ ସମୟରେ ଭାରତ କେବଳ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଶିବନାହିଁ ବର୍ଚ ଏ ଦିଗରେ ପଡ଼ୋଶୀଙ୍କୁ ମଧ୍ୟ ସାହାଯ୍ୟ କରିଛି ପ୍ରବାସୀ ଭାରତୀୟ ଦିବସ ସମାରୋହର ମୁଖ୍ୟ ଅତିଥି ତଥା ସୁରିନେମ୍ର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସଣ୍ଟ୍ରୋଖି କହିଚ୍ଚନ୍ତି ଭାରତ ସହ ସୁରିନେମ୍ର ସାଂସ୍କୃତି ଓ ଐତିହ୍ୟ କ୍ଷେତ୍ରିରେ ଏକ ଦୃଢ଼ ସମ୍ପର୍କ ରହିଆସିଛି ସେହିଭଳି ବ୍ୟବସାୟ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଦିଗରେ ଦୁଇ ଦେଶ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ୍ ନାଇଷ୍ଟିନ୍ ମହାମାରୀର ସ୍ଥିତି ଏବଂ ଟିକାକରଣ ଲାଗି ପ୍ରସ୍ତୁତି ସମ୍ପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ଦେଶରେ କରୋନା ମହାମାରୀକୁ ପ୍ରତିହତ କରିବା ତଥା ଏହାର ପରିଚାଳନା ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ଏହି ବୈଠକରେ ଅବଗତ କରାଯାଇଛି ଭାରତରେ ବିକଶିତ ଦୁଇଟି ଟିକା କୋଭିସିଲ୍ ଓ କୋଭାକ୍ସିନ୍କୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଇତିମଧ୍ୟରେ ମଞ୍ଜୁରୀ ପ୍ରଦାନ କରାଯିବା ସହ ଏହା ଶତପ୍ରତିଶତ ସୁରକ୍ଷିତ ବୋଲି ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି ଭବିଷ୍ୟତରେ କେନ୍ଦ୍ରର ସହଯୋଗରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଟିକାକରଣ କାର୍ଯ୍ୟ ଯେଭଳି ସୁରୁଖୁରୁରେ କରାଯାଇ ପାରିବ ତାହାର ସଦ୍ୟତମ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବିଶ୍ୱ ଟିକାକରଣ କାର୍ଯ୍ୟକ୍ମ ତଥା ନିର୍ବାଚନ କନିତ ଅଭିଜ୍ଞତାକୁ ଆଧାର କରି ଏହି ଟିକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି େ ବାଲି ବୈଠକରେ ସ୍ବଚନା ମିଳିଛି

ଏଥିପାଇଁ ଆଜି ଏକ ଗେଜେଟ୍ ବିଞ୍ଜପ୍ତି କାରି କରାଯାଇଛି ସଂସ୍କୃତି ମନ୍ତ୍ରଣାଳୟ କହିଛି ନେତାଜୀଙ୍କର ଜୟନ୍ତୀ ବର୍ଷେ ପର୍ଯ୍ୟନ୍ତ ପାଳନ ସକାଶେ ଏହି ଉଚ୍ଚସରୀୟ କମିଟି ବିଭିନ୍ନ କାର୍ଯ୍ୟକ୍ରମ ସଂକାନ୍ତରେ ନିଷ୍ପଭି ଗ୍ରହଣ କରିବ

କମିଟିର ସଦସ୍ୟମାନଙ୍କ ମଧ୍ୟରେ ଦେଶର ବହୁ ମାନ୍ୟଗଣ୍ୟ ନାଗରିକ ଐତିହାସିକ ଲେଖକ ବିଶେଷଜ୍ଞ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ପରିବାରର ସଦସ୍ୟବୃନ୍ଦ ଓ ଆଜାଦ୍ ହିନ୍ଦ୍ ଫୌଜ୍ ସହ ଜଡ଼ିତ ପ୍ରଖ୍ୟାତ ନାଗରିକମାନେ ରହିଛନ୍ତି ଦିଲ୍ଲୀ ଓ କୋଲ୍କାତା ସମେତ ନେତାଜୀ ଓ ଆକାଦ୍ ହିନ୍ଦ୍ ଫୌକ୍ କଡ଼ିତ ଥିବା ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଜୟନ୍ତୀ ପାଳନ ପାଇଁ ଏହି କମିଟି ଯୋଜନାମାନ ପ୍ରସ୍ତୁତ କରିବ

ଗତ ମଧ୍ୟ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଶାଯାଇଛି ସମ୍ପୂକ୍ତ କୋଠରିରୁ ଧୂଆଁ ବାହାରୁଥିବା ଜଣାଯିବା ପରେ ଅଗ୍ନିସମ ବିଭାଗକୁ ଖବର ଦିଆଯିବା ସହିତ ହସ୍କିଟାଲ୍ରୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଆଜି ଭାରତ ପକ୍ଷରୁ କେବଳ ଚେତେଶ୍ୱର ପୂଜାରା ଏବଂ ଶୁବମନ୍ ଗିଲ୍ ଅର୍ଦ୍ଧଶତକ ହାସଲ କରିଥିଲେ ଅନ୍ୟ ବ୍ୟାଟସ୍ମ୍ୟାନ୍ମାନେ ଅଷ୍ଟ୍ରେଲିଆ ବୋଲରମାନଙ୍କୁ ସଫଳ ଭାବେ ମୁକାବିଲା କରିପାରିନଥିଲେ

ଚାରିଟିକିଆ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ରେ ଉଭୟ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ତରରେ ଅଛନ୍ତି